ଏହା ଦେଶର ଯୁଗଯୁଗର ପରମ୍ପରାକୁ ମଜବୁତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ଭାରତରେ ନିର୍ମିତ ଖେଳଶାଗୁଡ଼ିକରେ ବ୍ୟବହୃତ ରଙ୍ଗଗୁଡ଼ିକ ପ୍ରାକୃତିକ ପଦାର୍ଥରୁ ପ୍ରସ୍ତୁତ କରାଯାଇଥାଏ ପରିବେଶ ପାଇଁ ଉପଯୋଗୀ ହେଉଥିବା ଓ ମନଲୋଭା ହେବା ଭଳି ଖେଳଣାମାନ ନିର୍ମାଣ କରିବାକୁ ସେ ଖେଳଣା ନିର୍ମାଣକାରୀମାନଙ୍କୁ ଅନୁରୋଧ କରିଛନ୍ତି ସେଗୁଡ଼ିକର ଯେଭଳି ପୁନଃ ବ୍ୟବହାର କରାଯାଇ ପାରିବସେଥିପାଇଁ ସେଗୁଡ଼ିକୁ ପ୍ରାକୃତିକ ଉପାୟରେ ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି ସେ କହିଛନ୍ତି ପ୍ରଥମ ଟୟେ ଫେୟାର ଏକ ବ୍ୟବସାୟିକ କିମ୍ବା ଅର୍ଥନୈତିକ କାର୍ଯ୍ୟକ୍ରମ ନୁହେଁ ଏହା ଦେଶରେ ଆମର ପରମ୍ପରା ଓ କ୍ରୀଡ଼ାକୁ ଉସାହିତ କରିବ ପ୍ରଧାନମନ୍ତ୍ରୀ କହିଛନ୍ତି ସିନ୍ଧୁ ଉପତ୍ୟକା ଓ ମହେଞ୍ଜୋଦାରେ ସଭ୍ୟତା ସମୟର ଖେଳଶାଗୁଡ଼ିକ ଉପରେ ଦେଶରେ ଅନେକ ଗବେଷଣା କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ଭାରତରୁ ପ୍ରଥମେ ଆରମ୍ଭ ହୋଇଥିବା ଚେସ୍ ଖେଳ ଆଜି ସମଗ୍ର ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ସେ କହିଛନ୍ତି ଖେଳଣା ଶିଳ୍ପର ଯଥେଷ୍ଟ ସାମର୍ଥ୍ୟ ରହିଛି ଓ ଏହି ସାମର୍ଥ୍ୟକ୍ତ ଉଜ୍ଜୀବିତ କରିବା ଆତୁନିର୍ଭର ଭାରତ ଅଭିଯାନର ପ୍ରକୃତ ଲକ୍ଷ୍ୟ ଶ୍ରୀ ମୋଦୀ କହିଛନ୍ତି ଚେସ୍ ଖେଳ ଭାରତରେ ଚତୁରଙ୍ଗା ଓ କିଛି ସ୍ଥାନରେ ଚଦୁରଙ୍ଗା ଭାବେ ଖେଳାଯାଉଥିଲା

ସ୍ଥାନୀୟ ଖେଳାଣାଗୁଡ଼ିକ ପିଲାମାନଙ୍କ ମନରେ ଏକତାର ଭାବନା କାଗତ କରାଇଥାଏ ବୋଲି ସେ କହିଚ୍ଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ଖେଳାଣାଗୁଡ଼ିକ କେବଳ ମନୋରଞ୍ଜନ କର୍ନଥିଲା ଏଗୁଡ଼ିକ ମଧ୍ୟରେ ବହୁ ବୈଜ୍ଞାନିକ ସୂତ୍ର ଲୁକ୍କାୟିତ ହୋଇ ରହିଛି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 ଖେଳଶାଗୁଡ଼ିକୁରୁ ପିଲାମାନେ ଅନେକ କିଛି ଶିଖୁଥିବାରୁ ପିତାମାତାମାନେ ପିଲାମାନଙ୍କ ସହ ଖେଳରେ ଭାଗ ନେବାକୁ ସେ ପରାମର୍ଶ ଦେଇଛନ୍ତି

ସେମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକର୍ମୀ ସ୍ପେଚ୍ଛାସେବୀ ଓ ଚିକିତ୍ସା କ୍ଷେତ୍ରର ପେଶାଦାରମାନେ ରହିଛନ୍ତି

ଆର୍ଥିକ କ୍ଷେତ୍ରରେ ବଜେଟ୍ ପ୍ରସ୍ତାବଗୁଡ଼ିକର କାର୍ଯ୍ୟକାରିତା ସମ୍ପନ୍ଧୀୟ ଏକ ଓ୍ପେବ୍ନାର୍ରେ ଗତକାଲି ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଆର୍ଥିକ କ୍ଷେତ୍ରକୁ ନେଇ ସରକାରଙ୍କ ଅଭିମୁଖ୍ୟ ସମ୍ପର୍ଣ୍ଣ ସ୍ୱଷ୍ଟ ସେ କହିଛନ୍ତି ଆର୍ଥିକ କ୍ଷେତ୍ରରେ ବିଶ୍ୱାସ ଓ ସ୍ୱଚ୍ଚତା ସବୁଠୁ ବେଶି ଗୁରୁତ୍ୱପୂର୍ଣ୍ଣ ସେ କହିଛନ୍ତି ଏନ୍ଡିଏ ସରକାରଙ୍କ ଅଧୀନରେ ଉଭୟ ବ୍ୟାଙ୍କିଙ୍ଗ୍ ଓ ଅଣ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ଆମୂଳଚୂଳ ପରିବର୍ତ୍ତନ ଘଟିଛି ଓ ଏହି କ୍ଷେତ୍ରଗୁଡ଼ିକ ଅଧିକ ସ୍ୱଚ୍ଛ ଓ ନିର୍ଭରଯୋଗ୍ୟ ହୋଇପାରିଛି

ବର୍ତ୍ତମାନ ସରକାରଙ୍କ ନୀତି ଯୋଗୁଁ ଏହି କ୍ଷେତ୍ରଗୁଡ଼ିକ ଠିକ୍ ରାସ୍ତାରେ ଯାଉଛି ସେ କହିଛନ୍ତି ସ୍ୱଚ୍ଛତା ନ ଥାଇ କାରବାର କରାଯିବା ବ୍ୟବସ୍ଥାକୁ ସରକାର ଲୋପ୍ କରିଛନ୍ତି ସେ ପୁଣି କହିଛନ୍ତି ଆଦାୟ ହୋଇପାରୁ ନ ଥିବା ରଣ ଗୁଡ଼ିକ ବିଷୟରେ ବ୍ୟାଙ୍କ୍ମାନେ କଣାଇବାକୁ ସରକାର ବାଧ୍ୟତାମୂଳକ କରିଛନ୍ତି ଚଳିତ ବର୍ଷର ବଜେଟ୍ର ମୁଖ୍ୟ ବିଷୟଗୁଡ଼ିକୁ ଉଲ୍ଲେଖ କରି ବେସରକାରୀ କ୍ଷେତ୍ରର ଅଧିକ ଅଂଶଗ୍ରହଣ ପାଇଁ ସେ ଆହ୍ପାନ ଦେଇଛନ୍ତି

ଶ୍ରୀ ମୋଦୀ କହିଛନ୍ତି ବୈଷୟିକଜ୍ଞାନର ବ୍ୟବହାର ଦାରା ଦେଶର ଅଧିକ ଲୋକଙ୍କୁ ଆର୍ଥିକ ବ୍ୟବସ୍ଥାରେ ସାମିଲ କରାଯାଇ ପାରିଛି

ହୋମ୍ ସେକ୍ରେଟାରୀ ଷ୍ଟେଟସ୍ ସ୍ୱରାଷ୍ଟ ସଚିବ ଅଜୟ ଭାଲା କୋବିଡର ମ୍ରକାବିଲାରେ ଅଧିକ ସତର୍କ ରହିବା ଓ ପର୍ଯ୍ୟବେକ୍ଷଣ ବୃଦ୍ଧି କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକ୍ତ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ଦେଶରେ ନୂଆ ସଂକ୍ରମିତମାନଙ୍କ ସଂଖ୍ୟା ଓ ଚିକିିିିତ ହେଉଥିବା ସଂକ୍ରମିତମାନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି କିନ୍ତୁ ଏହା ସତ୍ତ୍ୱେ ଆମକୁ ପର୍ଯ୍ୟବେକ୍ଷଣରେ କୋହଳତା ଆଶିବା ଉଚିତ ନୁହେଁ କଣ୍ଟେନମେଣ୍ଟ କ୍ଷୋନଗୁଡ଼ିକୁ ଚିହ୍ନଟ କରିବା ପ୍ରକ୍ରିୟା ଜାରି ରଖିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ପରାମର୍ଶ ଦିଆଯାଇଛି କଣ୍ଟେନମେଣ୍ଟ ଜୋନଗୁଡ଼ିକରେ କୋବିଡ୍ କଟକଣାଗୁଡ଼ିକର କଡ଼ାକଡ଼ି ପାଳନ ପାଇଁ ସେ ନିବେଦନ କରିଛନ୍ତି

ଭାରତୀୟ ସଂସ୍କୃତି ପ୍ରତି ତାଙ୍କର ଅବଦାନ ଅତୂଳନୀୟ ଗ୍ରର ରବିଦାସ ସମାଜରୁ ଜାତିପ୍ରଥା ଭେଦଭାବକୁ ଦୂର କରିବା ପାଇଁ ପ୍ରୟାସ କରି ଆସ୍ତଥିଲେ ସେ କବୀର ଦାସଙ୍କର ସମସାମୟିକ ଓ ମୀରାବାର୍ଚ୍ଚ ତାଙ୍କର ଶିଷ୍ୟା ଥିଲେ ରବି ଦାସଙ୍କ ନୀତିକୁ ଭିତ୍ତିକରି ଏକ ଧର୍ମ ଗଠନ ହୋଇଥିଲା ଓ ଏହାର ନାମ ରବି ଦାସିଆ ରଖାଯାଇଥିଲା ଶିଖ୍ ଧର୍ମରେ ତାଙ୍କର ଯଥେଷ୍ଟ ମହତ୍ତ୍ୱ ରହିଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁ ରବିଦାସ ଜୟନ୍ତୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି ଏହି ଅବସରରେ ବାର୍ତ୍ତା ଦେଇ ସେ କହିଛନ୍ତି ଗୁରୁ ରବିଦାସ ଜଣେ ମହାନ ସନ୍ଥ ଓ ଧର୍ମ ସଂସ୍କାରକ ଥିଲେ ସେ ତାଙ୍କର ସମଗ ଜ୍ଜୀବନ ମାନବ କ୍ରାତିର ସେବା ପାଇଁ ଉତ୍ସର୍ଗ କରିଦେଇଥିଲେ ରାଷ୍ଟ୍ରପତି କହିଛନ୍ତି ତାଙ୍କର ବାଣୀ ମାଧ୍ୟମରେ ସେ ସମଗ୍ର ମାନବ ଜାତିକୁ ସମାନତା ନ୍ୟାୟ ଶାନ୍ତି ଓ ସଦ୍ଭାବନାର ବାର୍ତ୍ତା ଦେଇଛନ୍ତି ରାଷ୍ଟ୍ରପତି କହିଛନ୍ତି ଗୁରୁ ରବି ଦାସ ସାମାଜିକ ସଦ୍ଭାବନା ଓ ଭ୍ରାତୃଭାବର ବିକାଶ ଦିଗରେ ସର୍ବଦା କାର୍ଯ୍ୟ କରି ଆସୁଥିଲେ ତାଙ୍କର ବାଣୀରେ ଅନୁପ୍ରାଣୀତ ହୋଇ ସମାଜରେ ମୈତ୍ରୀ ଭ୍ରାତୂଭାବ ଓ ସଦ୍ଭାବନାର ବିକାଶ ଦିଗରେ କାର୍ଯ୍ୟ କରିବାକୁ ସେ ଲୋକମାନଙ୍କୁ ଆହ୍ପାନ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ସନ୍ଥ ରବିଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଶ୍ରୀ ନାଇଡୁ କହିଛନ୍ତି ସନ୍ଥ ରବିଦାସ ସାର୍ବଜନୀନ ଭ୍ରାତୂଭାବରେ ବିଶ୍ୱାସ କରୁଥିଲେ ଓ ତାଙ୍କର ଲେଖା ଓ ବାଣୀ ମାଧ୍ୟମରେ ସେ ସମାଜରେ ଏକତାର ବାର୍ତ୍ତା ପ୍ରସାର କରିଛନ୍ତି ରବିଦାସଙ୍କ ବାଣୀ ଦ୍ୱାରା ଅନୁପ୍ରାଣିତ ହୋଇ ତାଙ୍କ ଦ୍ୱାରା ପ୍ରଦର୍ଶିତ ପଥକୁ ଅନୁସରଣ କରିବାକୁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସନ୍ଥ ରବି ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କର ବାର୍ତ୍ତାରେ କହିଛନ୍ତି ଶହଶହ ବର୍ଷ ପୂର୍ବେ ସନ୍ତୁ ରବି ଦାସ ଦେଇଥିବା ସମାନତା ସଦ୍ଭାବନା ଓ ଦୟାର ବାର୍ତ୍ତା ଏବେ ବି ଲୋକମାନଙ୍କୁ ଅନୁପ୍ରାଣିତ କରୁଛି ଓ ଆଗକୁ ଅନୁପ୍ରାଣିତ କରିଚାଲିବ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁରୁ ରବି ଦାସ ତାଙ୍କର କାର୍ଯ୍ୟ ମାଧ୍ୟମରେ ସମାଜକୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ ବୋଲି କହିଛନ୍ତି ସେ କହିଛନ୍ତି ସମାଜର ସବୁବର୍ଗର ଲୋକମାନଙ୍କ ପାଇଁ ସେ କଲ୍ୟାଣମୂଳକ କାର୍ଯ୍ୟମାନ କରି ଯାଇଛନ୍ତି ଶ୍ରୀ ଶାହା କହିଛନ୍ତି ରବି ଦାସ ତାଙ୍କର ବାଣୀ ଓ କାର୍ଯ୍ୟ ମାଧ୍ୟମରେ କର୍ମ ଏବଂ ଆତ୍ମଶୁଦ୍ଧିକୁ ସର୍ବଦା ପ୍ରାଧାନ୍ୟ ଦେଇଆସୁଥିଲେ ବିଜେପି ସଭାପତି ଜେପି ନଡ୍ଜା ମଧ୍ୟ ସନ୍ଥ ରବି ଦାସଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେ କହିଛନ୍ତି ସନ୍ଥ ରବି ଦାସଙ୍କ ଜୀବନୀରୁ ଲୋକମାନେ ଅନୁପ୍ରାଣୀତ ହେବା ଉଚିତ ଭିପି ଏଚ୍ଏମ୍ ଆଜାଦ ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ବିପ୍ଲବୀ ସ୍ୱାଧୀନତା ସଂଗ୍ରାମୀ ଚନ୍ଦ୍ରଶେଖର ଆଜାଦଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି